କଣେ ଡିଆଇଜିଙ୍ ନେତୂତ୍ୱରେ ଏସ୍ପିଳି ଟିମ୍ ପ୍ରଧାନମନ୍ତୀଙ୍କ ସୁରକ୍ଷା ବ୍ୟବସ୍ବାର ତଦାରଖ କରିଛନ୍ତି

ଆମ୍ ସମର୍ପଶକାରୀ ମହିଳା ହେଉଛନ୍ତି ଦେବେ ମାଢି ଓରଫ ଶାନ୍ତି ଓ ତାଙ୍କ ଘର କାଲିମେଳା ବ୍ଲକର ଚିନ୍ତାଲବାଡା ପଂଚାୟତ ଅନ୍ତର୍ଗତ କସୁଲକୋଣ୍ଡା ଗ୍ରାମରେ ବୋଲି ଜଣାପଡ଼ିଛି

ତେବେ ରାଜ୍ୟ ସରକାରଙ୍କ ଆମ୍ ସମର୍ପଶକାରୀ ନିତି ଅନୁଯାୟୀ ସମସ୍ତ ସାହାଯ୍ୟ ଓ ସୁବିଧା ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି

ଆକିଠାରୁ ସୂର୍ଯ୍ୟଙ୍କର ଉଉରାୟଣ ଗତି ହେଉଥିବାରୁ ଆଲୋକ ଓ ଜୀବନର ଉସ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ଆଜିଠାରୁ ଦିନ ବଡ଼ ହୋଇ ରାତି କ୍ରମଶଃ ଛୋଟ ହୁଏ

ଏହି ଦିନ ସାନ୍ତାଳ ସଂପ୍ରଦାୟରେ ମୃତବ୍ୟକ୍ତିଙ୍କ ଅସ୍ଚି ବିସର୍ଜନ ସହିତ ଶୁଦ୍ଧିକ୍ରିୟା ସଂପନ୍ନ କରାଯାଏ

ଜିଲ୍ଲାର ମହନ୍ତ ସଂପ୍ରଦାୟ ଆଜି ଏହାକୁ ଟୁସୁ ପର୍ବ ଭାବେ ପାଳନ କରୁଛନ୍ତି

ମହାରାଜ କଂସ କର୍ମଶାଳା ପରିଦର୍ଶନ କରିବା ସହ ସମସ୍ତ ଚିତ୍ର ଶିକ୍ବୀ ମାନଙ୍କ ଅଙ୍ଗବସ୍ଚ ଓ ପ୍ରଶସ୍ତିପତ୍ରଦେଇ ସମ୍ଭର୍ଦ୍ଧନା ଜଶାଇଥିଲେ